ଏ ନେଇ ସମସ୍ତ ଘରୋଇ ଓ ସରକାରୀ ହସ୍ତିଟାଲ୍ଗୁଡ଼ିକୁ ଜଣାଇ ଦିଆଯାଇଥିବା ମନ୍ତୀ କହିଛନ୍ତି

ଗତକାଲି ନିର୍ବାଚନ କମିଶନ୍ ଅନ୍ଲାଇନ୍ ମାଧ୍ଘମରେ ପର୍ଯ୍ୟବେକ୍ଷକମାନଙ୍କ ସହ ବୈଠକ କରିଥିଲେ